ଉତ୍ତରାଖଣ୍ଡ ଉତ୍ତରାଖଣ୍ଡରେ ହିମସ୍କଳନ ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିଭିରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଡେରାଡୁନଠାରେ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏବଂ ଶକ୍ତିମନ୍ତ୍ରୀ ଆରକେ ସିଂହ ସେହି ଅଞ୍ଚଳ ପରିଦର୍ଶନ କରିବା ସହ ପରିସ୍ଥିତିର ଆକଳନ କରିଛନ୍ତି

ବିଶେଷଭାବେ ଅଧିକ କ୍ଷତିଗ୍ରସ୍ତ ଜୋସୀ ମଠ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ପୁଣି ହିମସ୍କଳନ ହେବା ନେଇ ସମ୍ଭାବନା ରହିଥିବା ଡେରାଡୁନ ସ୍ଥିତ ଭାରତୀୟ ରିମୋଡ ସେନସିଂ ପ୍ରତିଷ୍ଣାନର ନିର୍ଦ୍ଦେଶକ ଡକୁର ପ୍ରକାଶ ଚୌହା କହିଛନ୍ତି

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କୋଭିଡ ବିରୁଦ୍ଧରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ଉଚ୍ଚମାନର ରହିଛି ସେ କହିଛନ୍ତି ଦିନକୁ ଦିନ ନୂଆ ସଂକ୍ରମଣ ହ୍ରାସ ପାଉଥିବାବେଳେ ଦେଶରେ ବିକଶିତ ଦୁଇଟି ଟିକା କରୋନା ମହାମାରୀ ରୋକିବା ଦିଗରେ ସଫଳତା ହାସଲ କରିଛି ସେ କହିଛନ୍ତି ଟିକାକୁ ନେଇ ଯେଉଁ ସନ୍ଦେହ ପ୍ରକାଶ ପାଉଛି ତାହା ସମ୍ପୂର୍ଣ୍ଣ ଅମ୍ଳକ

ଏହି ସମ୍ମଳିନୀର ବିଷୟବସ୍ତୁ ରହିଛି ଆମ ଭବିଷ୍ୟତର ପୁନଃନିର୍ଦ୍ଧାରଣ ସମସ୍ତଙ୍କ ପାଇଁ ନିରାପଦ ଏବଂ ସୁରକ୍ଷିତ ପରିବେଶ ଏଥିରେ ଗୁଆନା ଗଣରାକ୍ୟର ରାଷ୍ଟ୍ରପତି ଡକୁର ମହମ୍ମଦ ଇରାଫାନ ଅଲ୍ଲୀ ପାପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ ମାଳଦ୍ୱୀପର ବାଚସ୍କତି ମହଜ୍ଞଦ ନାସିଦ ଜାତିସଂଘର ଡେପୁଟି ସେକ୍ରେଟାରୀ ଜେନେରାଲ ଅମିନା ଜେ ମହମ୍ମଦ ଏବଂ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଯୋଗଦେବେ

ଏହି ସମ୍ମିଳନୀରେ ଶକ୍ତି ଏବଂ ଶିଳ୍ପ ପରିବର୍ତ୍ତନ ଉପଯୋଗୀକରଣ ଜଳବାୟୁ ଅର୍ଥନୀତି ବୃତ୍ତିଗତ ଅର୍ଥନୀତି ଏବଂ ବାୟୁ ପ୍ରଦୃଷଣ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି

ଲୋକସଭାରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ନୂଆ ବ୍ୟାଙ୍କ ଖାତା ଘରୋଇ ବ୍ୟାଙ୍କ ସମେତ ଯେକୌଣସି ବ୍ୟାଙ୍କରେଖୋଲାଯାଇପାରିବ

ଏହି ସମସ୍ତ ଖାତା ସାଧାରଣ ସଞ୍ଚୟ ଆକାଉଣ୍ଟ ବୋଲି ତେ ସେ ସ୍ବଚନା ଦେଇଛନ୍ତି କୋବିଡ ଷ୍ଟାଟସ୍ ଦେଶରେ କୋଭିଡ ସଂକ୍ରମଣ ହ୍ରାସ ପାଉଥିବାବେଳେ ଆରୋଗ୍ୟହାର ବୃଦ୍ଧି ପାଇବାରେ ଲାଗିଛି

ଶ୍ରମିକ ପୋର୍ଟାଲ ନିର୍ମାଣ ଶ୍ରମିକ ଓ ଅନ୍ୟ ଶ୍ରମିକଙ୍କ ସମ୍ଭନ୍ଧୀୟ ସୂଚନା ଏକାଠି କରିବା ସକାଶେ ସରକାର ଏକ ପୋର୍ଟାଲ ଲଞ୍ଚ୍ କରିବେ ଏ ସମ୍ପର୍କରେ ଶ୍ରମ ଓ ରୋଜଗାର ମନ୍ତ୍ରଶାଳୟର ସଚିବ ଅପୂର୍ବ ଚନ୍ଦ୍ର ସୂଚନାଦେଇ କହିଛନ୍ତି ଯେ କେନ୍ଦ୍ରୀୟ ବଜେଟ୍ରେ ଏଥିପାଇଁ ପ୍ରସ୍ତାବ ରହିଛି ସେ କହିଛନ୍ତି ଏହାଦ୍ୱାରା ବିସ୍ତାପିତ ଶ୍ରମିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ବାସଗୃହ ବୀମା ଖାଦ୍ୟ ଯୋଜନା କୌଶଳ ବିକାଶ ଆଦି ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇପାରିବ ଆସନ୍ତା କିଛିଦିନ ମଧ୍ୟରେ ଚାରୋଟି ଶ୍ରମ କୋଡ୍ ସମ୍ପର୍କରେ ପ୍ରସ୍ତୁତ କରାଯାଉଥିବା ଆଇନ ଚୂଡାନ୍ତ ହେବ ବୋଲି ଶ୍ରୀ ଚନ୍ଦ୍ରା କହିଚ୍ଛନ୍ତି

ଯେତେବେଳେ ବସ' ଓ ପୋଲିଓର ଭୟ ଥିଲା ଦେଶ ତାହାର ମୁକାବିଲା କରିଛି

ପ୍ରଧାନମନ୍ତ୍ରୀ ଗତକାଲି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ରଖି ଏହା କହିଛନ୍ତି ଆଲୋଚନାରେ ଅଂଶଗ୍ରହଣ କରିବା ବିଶ୍ୱ ସମ୍ପଖୀନ ହେଉଥିବା କଠିନ ସମସ୍ୟା ରାଷ୍ଟପତିଙ୍କ ଅଭିଭାଷଣ ଯୋଗୁଁ ଆଶ୍ୱସ୍ତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ଭାରି ସୁଯୋଗର ଏକ ଭ୍ୟମି ପାଲଟିଛି ଓ ସାରା ବିଶ୍ୱର ଦୃଷ୍ଟି ଭାରତ ଉପରେ ରହିଛି ଭାରତଠାରୁ ଅନେକ ଆଶା କରାଯାଉଥିଲା ଓ ଭରସା ଥିଲା ଯେ ଭାରତ ବିଶ୍ୱର ଉନ୍ନତି ପାଇଁ ନିଶ୍ଚୟ କିଛି କରିବ

ଭାରତୀୟ ଜାତୀୟତାବାଦ ଉପରେ ଚାରିଆଡ଼ୁ ହେଉଥିବା ଆକ୍ରମଣ ସମ୍ପର୍କ ଦେଶବାସୀଙ୍କୁ ସତର୍କ କରାଇବା ନିହାତି ଆବଶ୍ୟକ ନେତାକ୍ରୀ ସୁଭାଷ ବୋଷଙ୍କ ଉକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ଜାତୀୟତାବୋଧ ସଂକୀର୍ଣ୍ଣ ନୁହେଁ ଏହା ସତ୍ୟମ ଶିବମ୍ ସୁନ୍ଦରମ୍ ଦର୍ଶନ ଉପରେ ପର୍ଯ୍ୟବେସିତ ଭାରତ କେବଳ ବିଶ୍ୱର ବୃହ ମ ଗଣତନ୍ତ୍ର ନୁହେଁ ଏହା ଗଣତନ୍ତ୍ରର ଜ୍ଜନନୀ ଓ ତାହା ହିଁ ଆମର ବୈଶିଷ୍ଟ୍ୟ ଆମ ଦେଶର ମନୋଭାଗ ଗଣତାନ୍ତ୍ରିକ ବୋଲି ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି